ଓଡ଼ିଶାକୁ କେନ୍ଦ୍ର ସରକାର ବିପୁଳ ଅର୍ଥ ଦେଉଥିବାବେଳେ ଏହାର ଉପଯୋଗ ହୋଇପାର୍ନଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଥିଲେ

ମୁଖ୍ୟ ଶାସନ ସଚିବ ଥିବା ଅସିତ୍ କୁମାର ତ୍ରିପାଠୀଙ୍କ ଅବସର ପରେ ଶ୍ରୀ ମହାପାତ୍ର ଦାୟିତ୍ୱ ଗ୍ରହଣ କରିବେ